ପ୍ରଧାନମନ୍ତ୍ରୀ ଏହି ଅବସରର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ପରୀକ୍ଷା ସମୟରେ କିଭଳି ଚାପର ମୁକାବିଲା କରିବାକୁ ହେବ ସେ ବିଷୟରେ ମୂଲ୍ୟବାନ ପରାମର୍ଶ ଦେବେ ଶିକ୍ଷକ ଓ ଅଭିଭାବକମାନେ ଏହି କାର୍ଯ୍ୟକ୍ରମକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ଗତ ଜାନୁୟାରୀ ମାସରେ ପରୀକ୍ଷା ପେ ଚର୍ଚ୍ଚାର ଦ୍ୱିତୀୟ ସଂସ୍କରଣରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ସମୟର ଅପଚୟ ନ କରି ଏହାର ସୁବିନିଯୋଗ କରିବାକୁ ପରାମର୍ଶ ଦେଇଥିଲେ

ଆବଶ୍ୟକ ହେଲେ ଆସନ୍ତାକାଲି ଏଥିପାଇଁ ଭୋଟ୍ ଗ୍ରହଣ କରାଯିବ ଦଳର ବରିଷ୍ଠ ନେତା ତଥା ନିର୍ବାଚନ କାର୍ଯ୍ୟ ପରିଚାଳନା ଦାୟିତ୍ୱରେ ଥିବା ରାଧାମୋହନ ସିଂ ଦଳର ମୁଖ୍ୟ ପଦବୀ ପାଇଁ ନିର୍ବାଚନ ସକାଶେ କାର୍ଯ୍ୟସ୍ଟଚୀ ଘୋଷଣା କରିଛନ୍ତି ଏହି ପଦବୀ ପାଇଁ ଦଳର କାର୍ଯ୍ୟକାରୀ ସଭାପତି କ୍ଜେପି ନଡ୍ଡା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ଆଶା କରାଯାଉଛି ଦଳର ନୂତନ ସଭାପତି ନିର୍ବାଚନ ହେବା ପରେ ଅମିତ ଶାହାଙ୍କ ସାଢ଼େପାଞ୍ଚବର୍ଷର କାର୍ଯ୍ୟକାଳ ପୂରଣ ହେବ ତାଙ୍କ ନେତୃତ୍ୱରେ ବିଜେପି ସମଗ୍ର ଦେଶରେ ଏହାର ପଦଚିହ୍ନ ବିସ୍ତାର କରିବାରେ ସକ୍ଷମ ହୋଇଛି ଦଳର ଜଣେ ବ୍ୟକ୍ତି ଗୋଟିଏ ପଦବୀ ନିୟମ ଅନୁସାରେ ନରେନ୍ଦ୍ର ମୋଦିଙ୍କ ସରକାରରେ ଶ୍ରୀ ଶାହା ସ୍ୱରାଷ୍ଟ୍ରମନ୍ତ୍ରୀ ପଦବୀରେ ରହିବା ପରେ ବିଜେପି ସଭାପତି ପଦ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି ଭାଇସ୍ ପ୍ରେସିଡେଣ୍ଟ୍ ଉପରାଷ୍ଟ୍ରପତି ଭେଙ୍କିୟାନାଇଡୁ କହିଛନ୍ତି ପୁରାତନ ଭାରତୀୟ ଭାଷା ଆମ ପ୍ରାଚୀନ ସଭ୍ୟତାର ମୂଲ୍ୟବୋଧ ଞ୍ଜାନ ଓ ବିଜ୍ଞତାର ପ୍ରବେଶପଥ ହୋଇଥିବାରୁ ଏହାର ରକ୍ଷଣାବେକ୍ଷଣ ଓ ପ୍ରଚାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗତକାଲି ଚେନ୍ନାଇଠାରେ ସେଷ୍ଟ୍ରାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ କ୍ଲାସିକାଲ୍ ତାମିଲ ଓ ଇଷ୍ଟରନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ତାମିଲ୍ ଷ୍ଟଡିଜ୍ ପରିଦର୍ଶନରେ ଯାଇ ଶ୍ରୀ ନାଇଡୁ ଏହା କହିଛନ୍ତି ମାତୂଭାଷାର ପ୍ରଚାର ପାଇଁ ଏକ ଜାତୀୟ ଆନ୍ଦୋଳନର ଆବଶ୍ୟକତା ଉପରେ ଶ୍ରୀ ନାଇଡୁ ଗୁରୁତ୍ୱାରୋପ କରିଥିଲେ ଭାରତୀୟ ଭାଷାର ଐତିହ୍ୟକୁ ପ୍ରୋସାହନ ଦେବା ନିମନ୍ତେ ପ୍ରଯୁକ୍ତି ଜ୍ଞାନର ପ୍ରୟୋଗ ଉପରେ ଉପରାଷ୍ଟ୍ରପତି ଗୁରୁତ୍ୱ ଦେଇଥିଲେ ଭାରତୀୟ ଭାଷା ଲେଖି ପଢ଼ି ଓ କହିପାରୁଥିବା ବ୍ୟକ୍ତିବିଶେଷ ନିଜକୁ ଗର୍ବିତ ମନେ କରିବା ଉଚିତ ବୋଲି ସେ କହିଛନ୍ତି ୟୁପି ସିଏମ୍ ସିଏଏ ନାଗରିକତା ସଂଶୋଧନ ଆଇନ ନେଇ ବିରୋଧୀ ଦଳମାନେ ଗୁଜବ ପ୍ରଚାର କରୁଛନ୍ତି ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଭିଯୋଗ କରିଛନ୍ତି ଗତକାଲି ଗୋରଖପୁର ଠାରେ ବିଜେପି ପକ୍ଷରୁ ସିଏଏ ସପକ୍ଷରେ ଆୟୋଜିତ ଏକ ସମାବେଶରେ ଉଦ୍ବୋଧନ ଦେଇ ଶ୍ରୀ ଆଦିତ୍ୟନାଥ କହିଛନ୍ତି ଏହାଦ୍ୱାରା କାହାରି ନାଗରିକତା ଛିନ୍ନ ହେବ ନାହିଁ ବରଂ ଏହି ଆଇନ ପଡୋଶୀ ପାକିସ୍ତାନ ବାଂଲାଦେଶ ଓ ଆଫଗାନିସ୍ଥାନର ନିର୍ଯାତିତ ସଂଖ୍ୟାଲଘୁମାନଙ୍କୁ ନାଗରିକତା ପ୍ରଦାନ କରିବା ପାଇଁ ଉଦିଷ୍ଟ ଏଥିସହ ପାକିସ୍ତାନ ବାଂଲାଦେଶ ଓ ଆଫଗାନିସ୍ତାନରେ ସଂଖ୍ୟାଲଘୁମାନଙ୍କ ଦୁର୍ଦ୍ଦଶା ପାଇଁ ସେ କଂଗ୍ରେସକୁ ଦାୟୀ କରିଛନ୍ତି ମୁଖ୍ୟମନ୍ତ୍ରୀ କହିଛନ୍ତି ସିଏଏ ସମ୍ପର୍କରେ ପ୍ରକୂତ ତଥ୍ୟ କନସାଧାରଣଙ୍କୁ ଜଣାଇବା ହେଉଛି ପ୍ରତ୍ୟେକ ଭାରତୀୟ ନାଗରିକ ବିଶେଷକରି ଯୁବାବର୍ଗଙ୍କ କର୍ତ୍ତବ୍ୟ ବିଜେପି ନେତାମାନେ ଘରକୁ ଘର ଯାଇ ପ୍ରତ୍ୟେକ ନାଗରିକଙ୍କୁ ଏହି ନାଗରିକ ସଂଶୋଧନ ଆଇନ ସମ୍ପର୍କରେ ଜଣାଇବା ପାଇଁ ସେ ଅନୁରୋଧ କରିଛନ୍ତି ହାଇକୋର୍ଟ ରବର୍ଟ ଭଦ୍ରା ବେଆଇନ ଅର୍ଥ କାରବାର ମାମଲାରେ ରବର୍ଟ ଭଦ୍ରା ଏବଂ ତାଙ୍କର ସହଯୋଗୀ ମନୋଜ ଆରୋରାଙ୍କୁ ମିଳିଥିବା ଆଗୁଆ ଜାମିନକୁ ନାକଚ କରିବା ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କରାଯାଇଥିବା ଆବେଦନର ଆକି ଦିଲ୍ଲୀ ହାଇକୋର୍ଟ ଶୁଣାଣି କରିବେ

ମିଳିଥିବା ସୂଚନା ଅନୁଯାୟୀ ସାଉଦୀ ନେତୃତ୍ୱାଧୀନ ସାମରିକ ମେଣ୍ଟ ସମର୍ଥିତ ୟେମେନ୍ ସରକାର ଏବଂ ଇରାନ ସମର୍ଥିତ ହୌଥିସ୍ଙ୍କ ମଧ୍ୟରେ ପ୍ରାୟ ଏକମାସ ଧରି ସଂଘର୍ଷ ଲାଗିରହିଛି

ଏହି ଆକ୍ରମଣରେ ମୃତକଙ୍କ ମଧ୍ୟରେ ଯବାନ ସାଧାରଣ ନାଗରିକ ଓ ହୌଥିସ ମଧ୍ୟ ଅନ୍ତର୍ଭୁକ୍ତ ତେବେ ଏହି ଆକ୍ରମଣ ଲାଗି ହୁତିସ୍ ତୁରନ୍ତ ନିଜକୁ ଦାୟୀ କରି ନାହିଁ ଉତ୍ତର ସାନାର ନାହାମ୍ ଅଞ୍ଚଳରେ ହୌଥିସମାନଙ୍କ ବିରୋଧରେ ୟେମେନ୍ ସରକାରଙ୍କ ପକ୍ଷରୁ ଏକ ବିରାଟ ଅଭିଯାନ ଆରମ୍ଭ ହେବା ପରେ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି

ମିଳିଥିବା ସୂଚନା ଅନୁଯାୟୀ ଅଧିକ ଗଣତାନ୍ତିକ ସ୍ୱାଧୀନତା ଦାବିରେ ସେଠାରେ ଏକ ର୍ୟାଲି କରାଯାଉଥିଲା ତେବେ ପୁଲିସ୍ ଜନତାଙ୍କୁ ତୁରନ୍ତ ସେ ସ୍ଥାନ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦେବା ଫଳରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା ସଂପୂକ୍ତ ଗୁରୁତର ଆହତ ହୋଇଥିବା ପୁଲିସ୍ ଅଧିକାରୀ ଦ୍ୱୟଙ୍କୁ ଅନ୍ୟ ପୁଲିସ୍ ଅଧିକାରୀମାନେ ଗଣ୍ଡଗୋଳକାରୀଙ୍କ ନିକଟରୁ ଉଦ୍ଧାର କରିଥିଲେ ର୍ୟାଲି ଆୟୋଜକ ଭେଷ୍ଟସ ଲାଉ ଏହି ଗଣ୍ଡଗୋଳ ଲାଗି ପୁଲିସ୍କୁ ଦାୟୀ କରିଛନ୍ତି ତେବେ ପୁଲିସ୍କୁ ବାଧା ଦେବା ଅଭିଯୋଗରେ ଭେଷ୍ଟସଙ୍କୁ ମଧ୍ୟ ଗିରଫ କରାଯାଇଛି

ସେମାନଙ୍କ ମଧ୍ୟରୁ ଅଧିକାଂଶ କୁଖ୍ୟାତ ବ୍ରାଜିଲିଆନ୍ ଗ୍ୟାଙ୍ଗର ସଦସ୍ୟ ବୋଲି ଜଣାପଡ଼ିଛି ସେଠାରେ ଏକ ସୁଡ଼ଙ୍ଗ ଠାବ କରାଯାଇଥିବା ଜେଲ୍ ଅଧିକାରୀମାନେ କହିଛନ୍ତି ଆଇନମନ୍ତ୍ରୀ ଶିଶିଲା ପେରେଜ୍ କହିଛନ୍ତି ସମସ୍ତଙ୍କର ଦୂଷ୍ଟି ଆଢୁଆଳରେ ଏପରି ଘଟଣା ଘଟିବା ସମ୍ଭବ ନୁହେଁ ସେ କହିଛନ୍ତି ଏହି ଲଢ଼େଇ କେବଳ ବ୍ରାଜିଲିଆନ୍ ଗ୍ୟାଙ୍ଗ ବିରୁଦ୍ଧରେ ନୁହେଁ ଏହା ପାରାଗୁଏର ଶାସନ ବ୍ୟବସ୍ଥାରୁ ଦୁର୍ନୀତି ହଟାଇବା ପାଇଁ ଉଦ୍ଦିଷ୍ଟ ଗଡକରୀ ଭିନିଟ୍ କେନ୍ଦ୍ର ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ନିତିନ ଗଡକରୀ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ କୋଇଲା ଜଙ୍ଗଲଜାତ ଦ୍ରବ୍ୟ ଭଳି ପ୍ରଚୁରମାତ୍ରାରେ ମହକୁଦ୍ ଥିବା ପ୍ରାକୃତିକ ସମ୍ପଦର ଉପଯୋଗ କରିବାକୁ ବିଦର୍ଭର ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ଆହ୍ୱାନ କରିଛନ୍ତି ମହାରାଷ୍ଟ୍ରର ନାଗପୁରଠାରେ ଗତକାଲି ବିଶ୍ୱେଶ୍ୱରୟା ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ ଅଫ ଟେକ୍ରୋଲୋଜିର ହୀରକ ଜୟନ୍ତୀ ଉହବକୁ ଉଦ୍ଘାଟନ କରି ଶ୍ରୀ ଗଡକରୀ କହିଛନ୍ତି' ଆମ ଦେଶ ଖବରକାଗଜ ଛପାଇବା ପାଇଁ ବ୍ୟବହୃତ କାଗଜ ଡାକ୍ତରୀଉପକରଣ ଓ କାଠ ମଣ୍ଡ ଭଳି କଞ୍ଚାମାଲ ଆମଦାନୀ କରୁଛି ଗବେଷଣା ପ୍ରତିଷ୍ଠାନଗୁଡ଼ିକ ଏହିଭଳି କଞ୍ଚାମାଲ ପ୍ରସ୍ତୁତ କରୁଥିବା ପ୍ରତିଷ୍ଠାନଗୁଡ଼ିକ ସହ ସହଯୋଗ ସମନ୍ୱୟ ଓ ଯୋଗାଯୋଗ ରକ୍ଷା କରି ଉପଯୁକ୍ତ ପ୍ରଯୁକ୍ତିବିଦ୍ୟା ବିକଶିତ କରିବା ଆବଶ୍ୟକ

ଆହତ କାରଣରୁ ଶିଖର ଧଓନ ମ୍ୟାଚ୍ର ଓପନିଂ କରିବାକୁ ଆସିନପାରିବାରୁ ରୋହିତ ଶର୍ମା କେଏଲ୍ ରାହୁଲଙ୍କ ସହ ଓପନିଂ କରିଥିଲେ

ଭାରତ ପକ୍ଷରୁ ୟଶବୀ ଜୟସ୍ୱାଲ ଏବଂ ଅଧିନାୟକ ପ୍ରିୟମ୍ ଗର୍ଗ ଅର୍ଦ୍ଧଶତକ ହାସଲ କରିଥିଲେ

ଖେଲୋ ଇଣ୍ଡିଆ ଗୌହାଟୀଠାରେ ଚାଲିଥିବା ତୂତୀୟ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତାରେ ଆଜି ଫୁଟ୍ବଲ ଓ ବାସ୍କେଟ୍ବଲ୍ର ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ